ଏହି ପର୍ଯ୍ୟାୟରେ ପ୍ରର୍ଷାଙ୍ଗ ବଜେଟ୍ ଉପସ୍ଘାପନ ହେବା ସହ କେତେକ ବିଲ୍ ଏବଂ ସଂକ୍ବ ପାରିତ ହୋଇଛି

ଅବଶିଷ ଦରଖାସ୍ତଗୁଡ଼ିକର ଯାଞ ପ୍ରକ୍ରିୟା ଚାଲୁ ରହିଛି ବୋଲି ମନ୍ତୀ ଶ୍ରୀ ସ୍ୱାଇଁ ଗୃହରେ ସ୍ୟଚନା ଦେଇଛନ୍ତି

ଏକ ଚାରିଦିନିଆ ଓଡ଼ିଶା ଗସ୍ଠରେ ଆସିଥିବା ମୁଖ୍ୟମନ୍ତୀ ବାନାର୍କୀ କହିଛନ୍ତି ଭାରତ ଏକ ଶାନ୍ତିପୂର୍ଶ୍ଣ ଦେଶ